ପିଏମ୍ ଅଟଳ ଟନେଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ରୋହତାଙ୍ଗଠାରେ ଅଟଳ ସୁଡଙ୍ଗକୁ ଉଦ୍ଘାଟନ କରିଛନ୍ତି ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ୱତ ଓ ସେନାବାହିନୀ ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଅଂଶଗ୍ରହଣ କରିଥିଲେ ପୂର୍ବରୁ ଚିଫ୍ ଅଫ୍ ଡିଫେନ୍ୱ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ୱତ ଓ ସେନାବାହିନୀ ମୁଖ୍ୟ ଜେନେରାଲ ଏମ୍ଏମ୍ ନରବଣେ ପ୍ରଧାନମନ୍ତ୍ରୀଙ୍କୁ ଅଟଳ ସୁଡଙ୍ଗର ଦକ୍ଷିଣ ପୋର୍ଟାଲଠାରୁ ପାଛୋଟି ନେଇଥିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରଧାନମନ୍ତ୍ରୀଙ୍କୁ ମୋନାଲି ହେଲିପ୍ୟାଡ୍ଠାରେ ସ୍ୱାଗତ କରିଥିଲେ ଅଟଳ ସୁଡ଼ଙ୍ଗ ହେଉଛି ବିଶ୍ୱର ସର୍ବବୃହତ ସୁଡ଼ଙ୍ଗ ରାଜପଥ

ଏହି ସୁଡ଼ଙ୍ଗ ଯୋଗୁଁ ବର୍ଷର ସବୁ ସମୟରେ ମନାଲି ଓ ଲାହୁଲ ସ୍ୱିତି ମଧ୍ୟରେ ଯାନବାହନ ଚଳାଚଳ କରିପାରିବ

ଏହି ସୁଡ଼ଙ୍ଗ ହିମାଳୟର ପିର୍ ପଞ୍ଜାଲ ପର୍ବତ ମାଳାରେ ନିର୍ମାଣ କରାଯାଇଛି ଅତ୍ୟାଧୁନିକ ବୈଷୟିକଞ୍ଜାନର ବ୍ୟବହାର କରାଯାଇ ଏହି ସୁଡ଼ଙ୍ଗକୁ ନିର୍ମାଣ କରାଯାଇଛି

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ଏହି ସୁଡଙ୍ଗର ନାମକୁ ପରିବର୍ତ୍ତନ କରାଯାଇଛି ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ସୀମା ସଡ଼କ ସଂଗଠନ ଓ ଏହାର ଏଜେନ୍ସୀଗୁଡ଼ିକର କଠୋର ପରିଶ୍ରମର ଭୂୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଅଟଳ ସୁଡ଼ଙ୍ଗ କେବଳ ଲାହୁଲ ସ୍କିତିର ବିକାଶରେ ସାହାଯ୍ୟ କରିବ ତାହା ନୁହେଁ ଏହା ମଧ୍ୟ ଲେହ ଓ ଲଦାଖର ବିକାଶରେ ସହାୟକ ହେବ ସେ କହିଛନ୍ତି ଏହି ସୁଡ଼ଙ୍ଗ ମଧ୍ୟ ଦେଶର ସୀମାନ୍ତ ମୌଳିକ ଢାଞ୍ଚାରେ ଉନ୍ନତି ଆଶିବ ପ୍ରଧାନମନ୍ତ୍ରୀ ଅଟଳ ସୁଡ଼ଙ୍ଗ ନିର୍ମାଣ ଚିତ୍ର ଗ୍ୟାଲେରି ବୁଲି ଦେଖିଥିଲେ ସେ ମଧ୍ୟ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ଉପରେ ଏକ ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ

ଏହି ଅବସରରେ ଅଟଳ ସୁଡ଼ଙ୍ଗ ଉପରେ କ୍ଷୁଦ୍ର ଚଳଚ୍ଚିତ୍ରର ପ୍ରଦର୍ଶନ କରାଯାଇଥିଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସାମରିକ ଦୃଷ୍ଟିକୋଣରୁ ଏହି ସୁଡ଼ଙ୍ଗ ନିର୍ମାଣ ଯଥେଷ୍ଟ ଗୁରୁତ୍ୱ ବହନ କରେ କାରଣ ଏହା ସୀମା ଅଞ୍ଚଳଗୁଡ଼ିକୁ ଉତ୍ତମ ସଂଯୋଗ ସୁବିଧା ଯୋଗାଇ ପାରିବ ସେ କହିଛନ୍ତି ଏହି ସୁଡ଼ଙ୍ଗ ସେହି ଅଞ୍ଚଳର ଜନସାଧାରଣଙ୍କ ସାମାଜିକ ଅର୍ଥନୈତିକ ବିକାଶରେ ସାହାଯ୍ୟ କରିବ ଲଦାଖ ଅଞ୍ଚଳକୁ ବର୍ଷକର ସବୁ ସମୟରେ ଯୋଗାଯୋଗ ସ୍ଥାପନ ଦିଗରେ ଏହି ସୁଡ଼ଙ୍ଗ ପ୍ରଥମ ପଦକ୍ଷେପ ହୋଇଛି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୁଡ଼ଙ୍ଗ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମକୁ ଭୟସୀ ପ୍ରଶଂସା କରିଚ୍ଚନ୍ତି କୋଭିଡ୍ ଷ୍ଟାଟସ୍ ଭାରତ କୋବିଡ୍ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି

ଭାରତରେ ମୃତ୍ୟୁହାର ମଧ୍ୟ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍ ରହିଛି

ମହାରାଷ୍ଟ୍ରର ସର୍ବାଧିକ ସଂଖ୍ୟକ ଲୋକ ଥିବା ବେଳେ ତାହାପରକୁ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକର ସ୍ଥାନ ରହିଛି

ପିଏମ୍ ଆମ୍ନିର୍ଭର ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ୍ନିର୍ଭର ଭାରତ ସ୍ୱପ୍ୱକୁ ସାକାର କରିବା ପାଇଁ ଗବେଷକ ଓ ବିଦ୍ୱାନମାନଙ୍କୁ ଆମନ୍ତ୍ରଣ କରିବା ସହ ସେମାନଙ୍କର ସହାୟତା ଲୋଡୁଛନ୍ତି ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଏକ ଭିଜନ ପ୍ରସ୍ତୁତ କରାଯାଇଛି ଗତ ସଂଧ୍ୟାରେ ବୈଶ୍ୱିକ ଭାରତୀୟ ବୈଜ୍ଞାନିକ ଶିଖର ବୈଠକ ବୈଭବକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି ଏହି ସଂସ୍କାରମ୍ଭଳକ ପଦକ୍ଷେପଗୁଡ଼ିକରୁ ଉଭୟ ଶିଳ୍ପ କ୍ଷେତ୍ର ଓ ଶିକ୍ଷା କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ସୁଯୋଗମାନ ସୃଷ୍ଟି ହୋଇଛି ସେ କହିଛନ୍ତି ଭାରତର ବିଜ୍ଞାନ କ୍ଷେତ୍ରରେ ଥିବା ସମୃଦ୍ଧ ଐତିହ୍ୟକୁ ଆହୁରି ଉଚ୍ଚସ୍ତରକୁ ନେଇଯିବାର ଆବଶ୍ୟକତା ଦେଖାଦେଇଛି ବିଜ୍ଞାନ ପ୍ରତି ଛାତ୍ରଛାତ୍ରୀମାନଙ୍କ ମନରେ ଆଗ୍ରହ ଜନ୍ମାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଆଗାମୀ ପୀଡ଼ି ପାଇଁ ଏକ ସୁରକ୍ଷିତ ତଥା ସମୃଦ୍ଧ ଭବିଷ୍ୟତ ଗଠନ କରିବାର ସ୍ୱପ୍ନକୁ ସାକାର କରିବାରେ ଏହି ଶିଖର ବୈଠକରେ ପଦକ୍ଷେପ ନିଆଯିବା ଆବଶ୍ୟକ ପ୍ରଧାନମନ୍ତ୍ରୀ କହିଛନ୍ତି ବୈଭବ ଶିଖର ବୈଠକରେ ବିଦ୍ୱାନ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିବାରୁ ଏହା ଗବେଷଣା ପାଇଁ ଏକ ଉତ୍ତମ ବାତାବରଣ ସୃଷ୍ଟି କରିପାରିବ ପରମ୍ପରା ଓ ଆଧୁନିକତାର ସମିଶ୍ରଣରେ ସମୃଦ୍ଧି ଅଣାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶର ବଡ ବଡ ବୈଜ୍ଞାନିକମାନେ କୃଷକମାନଙ୍କ କଲ୍ୟାଣାର୍ଥେ ଗବେଷଣା କରିବାକୁ ସରକାର ଚାହାନ୍ତି ସେ କହିଛନ୍ତି ଡାଲିଯାତୀୟ ଶସ୍ୟଗୁଡ଼ିକର ଉତ୍ପାଦନ ବୃଦ୍ଧି କରିବାକୁ କୃଷିକ୍ଷେତ୍ରର ବୈଜ୍ଞାନିକମାନେ କଠୋର ପରିଶ୍ରମ କର୍ଚ୍ଚନ୍ତି ସେଥିପାଇଁ ଆଜି ଭାରତକୁ ବହୁତ କମ୍ ପରିମାଣର ଡାଲିଜାତୀୟ ଶସ୍ୟ ଆମଦାନୀ କରିବାକୁ ପଡ଼ୁଛି ଓ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ସ୍ତରକୁ ଛୁଇଁଛି

ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାର୍ଯ୍ୟରେ ଖିଲାପ କରିଥିବା ଅଫିସରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏସ୍ଆଇଟି ଏହାର ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ରାଜ୍ୟ ସରକାର ତାଙ୍କର କାର୍ଯ୍ୟାନୁଷ୍ଠାନ ଆରନ୍ଭ କରିବେ ବାରାଶସୀଠାରେ ଏକ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀମତୀ ଇରାନୀ କହିଛନ୍ତି ଏହି ଘଟଣା ସଂକ୍ରାନ୍ତରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥାବାର୍ତ୍ତା କରିଛନ୍ତି